ମୃତକଙ୍କ ମଧରୁ ଜଣେ ଗଜପତି ଜିଲ୍ଲାର ଏବଂ ଅନ୍ୟ ଜଶକ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଶାପଡ଼ିଛି

ଆଜି ହାଇକୋର୍ଟ ପରିସର ଏବଂ ଏହାର ଆଖପାଖ ଅଞ୍ଞଳକ୍ କଟକ ମହାନଗର ନିଗମ ପକ୍ଷରୁ ବିଶୋଧନ କରାଯାଇଛି

କିଲ୍ଲାପାଳ ଆଶିଷ୍ ଠାକ୍ରେ ଏହି ଘୋଷଣା କରି କହିଛନ୍ତି ସଟ୍ଡାଉନ୍ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ

ଅନ୍ୟପକ୍ଷରେ ମୋହନା ବ୍ଲକ୍ ଅନ୍ତର୍ଗତ ପିଣ୍ଡିକି ଗ୍ରାମର ଓଡ଼ିଆ ସାହିକୁ କକ୍ଷେନ୍ମେକ୍କ ଜୋନ୍ ଭାବେ ଘୋଷଣା କରାଯାଇଛି

ଏହା ବ୍ୟତୀତ ଜଣେ ଗାଡ଼ିଚାଳକ ମଧ୍ଧ ସଂକ୍ରମିତ ହୋଇଥିବା ସ୍ଚନା ମିଳିଛି

ଏହି ବିଭାଗର ସମସ୍ତ କର୍ମଚାରୀଙ୍କୁ ଘରେ ଏକାନ୍ତବାସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ଘଟଣାସ୍କଳରୁ ବିପୁଳ ପରିମାଣର ଅସ୍ତଶସ୍ତ ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି

ସେହି ଅଞ୍ଞଳରେ କ୍ୟିଂ ଅପରେସନ୍ କାରି ରହିଛି ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ୍ ସିଂ କହିଛନ୍ତି

ଏହି ଭର୍ରୁଆଲ୍ ର୍ୟାଲିରେ କେନ୍ଦ୍ରମନ୍ତୀ ଗରିବଙ୍କ ପାଇଁ ସେବାମନ୍ତକୁ ପାଳନ କରିବା ସହ ସଂଗଠନକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି